ସଂକ୍ରମିତ ସମସ୍ତେ ବାହାର ରାକ୍ୟରୁ ଫେରିଥିବା ଶ୍ରମିକ ଓ ସଂଘରୋଧ କେନ୍ଦ୍ରରେ ରହିଥିବା ବ୍ୟକ୍ତି ବୋଲି ପ୍ରଶାସନ ପକ୍ଷର୍ ସ୍ଚନା ଦିଆଯାଇଛି

ଆକାଶବାଶୀ ଜୟପୁର କେନ୍ଦ୍ ଏବଂ ନ୍ୟୁକ୍ ଅନ୍ ଏୟାର୍ ଲାଇଭ୍ ଷ୍ଟିମିଂ ମାଧ୍ଧମରେ ସ୍ରୋତାମାନେ ଏହାକୁ ଶୁଣି ପାରିବେ

ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ ଜବକାର୍ଡଧାରୀ ଶ୍ରମିକମାନେ ଏହି ଯୋଜନାରେ କାମ ପାଇଛନ୍ତି ଏହି କ୍ରମରେ ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ୍ କତଲକଇଠା ପଞାୟତର ଜନଜାତି ବହୁଳ ଇଲାକା ମାର୍କଡ଼ା ଗ୍ରାମର ଲୋକମାନେ ଏହି ଯୋଜନାରେ କାମ କରିଛନ୍ତି